ୟୁକେ ନୀରବ ମୋଦୀ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଆଜି ଲଣ୍ଡନରେ ସ୍କର୍ଟଲାଣ୍ଡ ୟାର୍ଡ ଗିରଫ କରିଛି

ଲକ୍ଷନର ଏକ ଅଦାଲତ ତାଙ୍କ ବିରତ୍ଧରେ ଗିରଫ ପରୱାନା ଜାରି କରିବାର କିଛିଦିନ ଭିତରେ ତାଙ୍କ ଗିରଫ କରାଯାଇଛି କଳାଧନ ମାମଲାରେ ତାଙ୍କୁ ପ୍ରତ୍ୟାର୍ପଣ କରିବା ପାଇଁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଲଣ୍ଡନ ସରକାରଙ୍କୁ ଅନୁରୋଧ କରିଥିଲା ମେଟ୍ରୋ ପଲିଟାନ ପୋଲିସ କହିଛି ଭାରତୀୟ କର୍ତ୍ତ୍ୱପକ୍ଷଙ୍କ ତରଫରୁ ନୀରବ ମୋଦିଙ୍କୁ ହୋଲବର୍ଷରୁ ଗତକାଲି ଗିରଫ କରାଯାଇଥିଲା ତାଙ୍କୁ ଆଜି ଓ୍ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯିବ ପ୍ନରୀ ନୀରବ ମୋଦି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ପଳାତକ ହୀରା ବ୍ୟବସାୟ ନୀରବ ମୋଦିଙ୍କୁ ବିଜୟ ମାଲ୍ୟାଙ୍କ ପରେ ଲଣ୍ଣନରେ ଗିରଫ କରାଯାଇଛି ଏକ ଟ୍ୱିଟ୍ କରି ସେ କହିଛନ୍ତି ଆଜିର ଭାରତରେ ଅର୍ଥନୈତିକ ଅପରାଧୀମାନଙ୍କୁ ଦେଶକୁ ଲୁଟି ଆଇନ ହାତରୁ ଖସି ଯିବାକୃ ଦିଆଯିବ ନାହିଁ ବୋଲି ସ୍ୱଷ୍ଟ ହୋଇଯାଇଛି ସେ କହିଛନ୍ତି ବେଆଇନ କାର୍ଯ୍ୟ କରୁଥିବା ଲୋକମାନେ ଦେଶର ଚୌକିଦାରଙ୍କ ଠାରୁ ବର୍ତ୍ତି ପାରିବେ ନାହିଁ

ପିଏମ୍ ଚୌକିଦାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ବାଲାକୋଟ ସନ୍ତାସବାଦୀ ଶିବିର ଗୁଡିକ ଉପରେ ଭାରତୀୟ ବିମାନ ବାହିନୀ ଦ୍ୱାରା ବିମାନ ଆକ୍ରମଣକ୍ର ସଂକ୍ରାନ୍ତରେ ବିରୋଧୀଦଳମାନେ ପ୍ରଶ୍ନ ଉଠାଉଥିବାରୁ ସେମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି ଆଜି ସନ୍ଧ୍ୟାରେ ଅଡିଓ ବ୍ରିଜ ମାଧ୍ୟମରେ ଦେଶର ନିରାପତ୍ତାରକ୍ଷୀ ମାନଙ୍କ ସହ ବାର୍ତ୍ତାଳାପ କରି ଶ୍ରୀ ମୋଦି କହିଛନ୍ତି ବାଲାକୋଟର ସନ୍ତାସବାଦୀ ଶିବିରଗୁଡ଼ିକ ଉପରେ ବିମାନ ଆକ୍ରମଣ ପାଇଁ ଭାରତର କିଛି ଲୋକ ଯନ୍ତ୍ରଣା ଅନ୍ତଭବ କରିବା ଆଣ୍ଟର୍ଯ୍ୟଜନକ ଘଟଣା ସେ କହିଛନ୍ତି ଦେଶର ପ୍ରତ୍ୟେକ ଲୋକ ସଶସ୍ତ୍ରବାହିନୀକୁ ନେଇ ଗର୍ବ ଅନୁଭବ କରିବା ଉଚିତକାରଣ ସେମାନେ ସେମାନଙ୍କର ଜୀବନକୁ ବାଜି ଲଗାଇ ଅଭ୍ରତପୂର୍ବ ସାହସିକତାର ପରିଚୟ ଦେଇଛନ୍ତି ସେ କହିଛନ୍ତି ଗତ କିଛି ମାସ ଧରି ଅଳ୍ପ କିଛି ଲୋକ ସେମାନଙ୍କର ନ୍ୟସ୍ତ ସ୍ୱାର୍ଥ ପାଇଁ ଚୌକିଦାର ମାନଙ୍କ ବିପକ୍ଷରେ ଅପପ୍ରଚାର ଚଳାଇଛନ୍ତି କୃଷକ ଓ ଗରିବମାନଙ୍କ କଲ୍ୟାଣ ପାଇଁ ଏନଡିଏ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କିଛି ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଂଶଗତ ରାଜନୀତିକୁ ନେଇ ଆଜି କଂଗ୍ରେସ ପାର୍ଟିର ତୀବ୍ର ସମାଲୋଚନା କରିଛନ୍ତି ବଂଶଗତ ରାଜନୀତି ଯୋଗୁଁ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାର ସେ କହିଛନ୍ତି ଶ୍ରୀ ମୋଦି କହିଛନ୍ତି ପ୍ରେସ୍ଠାରୁ ପାର୍ଲମେଣ୍ଟ ପର୍ଯ୍ୟନ୍ତ ସୈନ୍ୟଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ଓ ସମ୍ଭିଧାନଠାରୁ ଅଦାଲତ ପର୍ଯ୍ୟନ୍ତ କେହି ବାଦ୍ ଯାଇ ନାହାନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାର ପରିବାର ପରିବର୍ତ୍ତେ ଭାରତକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି

ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଭଳି ଏକ ରୁଚି ସମ୍ପନ୍ନ ଦେଶରେ ଶସ୍ତା ଲୋକପ୍ରିୟତା ମାଧ୍ୟମରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପିଏମ୍ଓକୁ ଏକ ପ୍ରଚାର ମନ୍ତ୍ରୀ କାର୍ଯ୍ୟାଳୟକୁ ଖସାଇ ଆଶିଛନ୍ତି ଶ୍ରୀ ଗାନ୍ଧୀ ଇମ୍ଫାଲର ମଣିପୁର ରାଜ୍ୟ ଚଳଚ୍ଚିତ୍ର ବିକାଶ ସୋସାଇଟି ଠାରେ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଏହା କହିଛନ୍ତି କଂଗ୍ରେସର କପିଲ ଶିବଲ ମଧ୍ୟ କଂଗ୍ରେସରେ ବଂଶଗତ ରାଜନୀତି ଚାଲିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ବଂଶଗତ ରାଜନୀତି ବିଷୟ ଉଠାଇବା ପରିବର୍ତ୍ତେ କୃଷି ସମସ୍ୟା ଓ ବେକାରୀ ଭଳି ଲୋକମାନେ ସମ୍ମଖୀନ ହେଉଥିବା ସମସ୍ୟା ଗ୍ରଡିକ ଉପରେ ଆଲୋକପାତ କରିବା ଉଚିତ୍ କଂଗ୍ରେସ ବିଜେପି ଜବ୍ସ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ନିଯୁକ୍ତି ସୃଷ୍ଟି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମାଲୋଚନା କରି କହିଛନ୍ତି ସରକାରଙ୍କ ନୀତି ଯୋଗୁଁ ଗତବର୍ଷ ଏକ କୋଟି ନିଯୁକ୍ତି ନଷ୍ଟ ହୋଇଛି

ଦେଶରେ ଦିନକୁ ଦିନ ନିଯୁକ୍ତି ସୁଯୋଗ ହ୍ରାସ ପାଉଥିବା ସଂକ୍ରାନ୍ତରେ ଗଣମାଧ୍ୟମର ରିପୋର୍ଟକୁ ସେ ଉଲ୍ଲେଖ କରିଛନ୍ତି

ଇସି ସ୍ପେଶାଲ ଏକୁପେଣ୍ଡିଚର ନିର୍ବାଚନ କମିଶନ ଦୁଇଜଣ ପ୍ରଶାସନିକ ସେବା ଅଫିସର ଶୈଳେନ୍ଦ୍ର ହଣ୍ଡା ଓ ମଧୁ ମହାଜନଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷଭାବେ ନିଯୁକ୍ତ କରିଛି ଶୈଳେନ୍ଦ୍ର ହଣ୍ଡାଙ୍କୁ ମହାରାଷ୍ଟ୍ରରେ ମୁତୟନ କରାଯାଇଥିବାବେଳେ ମଧୁ ମହାଜନଙ୍କୁ ତାମିଲନାଡୁରେ ମୁତୟନ କରାଯାଇଛି ଏକ ସରକାରୀ ଇସ୍ତାହାର ଅନୁସାରେ ଉଭୟ ଅଫିସର ଆଇଟି ବିଭାଗର ତଦନ୍ତ ଶାଖାରେ ଅଭିଜ୍ଞ କର୍ମକର୍ତ୍ତାଭାବେ କାର୍ଯ୍ୟ କରିଛନ୍ତି ଓ ବହୁ ଜଟିଳ ଟିକସ୍ ଏଡାଯିବା ମାମଲାରେ ସଫଳତାର ସହ ଯାଞ୍ଚ ଓ ଅନ୍ୟାନ୍ୟ ତଦନ୍ତ କରିଛନ୍ତି ସ୍ୱତନ୍ତ ପର୍ଯ୍ୟବେକ୍ଷକମାନେ ନିର୍ବାଚନ କଳ ଦ୍ୱାରା କରାଯାଉଥିବା ଯାଞ୍ଚ ଓ ତଦାରଖ କରିବେ

କଂଗ୍ରେସ ଜେଟ୍ ଏୟାରଓ୍ସେଜ ଏନଡିଏ ସରକାର ଜେଟ୍ ଏୟାରଓ୍ୱେଜ ଭଳି ଦେବାଳିଆ ବେସରକାରୀ କମ୍ପାନୀକୁ ଆର୍ଥକ ସହାୟତା ପହଞ୍ଚାଇବା ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବ୍ୟବହାର କର୍ରଛନ୍ତି ବୋଲି କଂଗ୍ରେସ ଦୋଷାରୋପ କରିଛି

ଲକ୍ଷ୍ମୌଠାରେ ତତ୍କ୍ଷଣାତ ଭାବେ ଆୟୋଜିତ ଏକ ସାମ୍ଭାଦିକ ସମ୍ମିଳନୀରେ ସୁଶ୍ରୀ ମାୟାବତୀ ତାଙ୍କର ନିଷ୍କତି ଘୋଷଣା କରିଛନ୍ତି ବିଏସ୍ପି ମୁଖ୍ୟ କହିଛନ୍ତି ତାଙ୍କ ଦଳ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକଦଳ ସହିତ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିଛି ଏବଂ ନିଜ ବିଜୟ ଅପେକ୍ଷା ସେ ମେଣ୍ଟ ସହାୟତାରେ ଅଧିକ ଆସନ ବିଜୟ ପାଇଁ ଲକ୍ଷ୍ୟ ରଖିଛନ୍ତି ସେ କହିଛନ୍ତି ଯଦି ପରେ ଆବଶ୍ୟକ ପଡେ ତେବେ ସେ ନିର୍ବାଚନ ଲଢିବେ ବିଏସପି ଲିଡର ବିଜେପି ବହୁଜନ ସମାଜପାର୍ଟି ନେତା ଚନ୍ଦ୍ର ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କେପି ନଡ୍ରା ଏବଂ ସ୍କୃତି ଇରାନୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ଯୋଗ ଦେଇଛନ୍ତି ଜେଟଲୀ କିଏସ୍ଟି ଅର୍ଥମନ୍ତ୍ରୀ ଅର୍ଥଣ ଜେଟ୍ଲୀ କହିଛନ୍ତି ଜିଏସଟି ପରିଷଦ ଏକ ଅତ୍ୟନ୍ତ ଉତ୍ତମ ସଙ୍ଘୀୟ ପ୍ରତିଷ୍ଠାନ ଓ ଏହା ହଜାର ହଜାର ବିଷୟର ସମାଧାନ କରିପାରିଛି ଯାହା ଉଭୟ ଲୋକମାନଙ୍କୁ ଓ ବ୍ୟବସାୟୀମାନଙ୍କୁ ଲାଭ ପହଞ୍ଚାଇଛି ଟୁଇଟରରେ ଶ୍ରୀ କେଟଲୀ କହିଛନ୍ତି କିଏସଟି ପରିଷଦର ସଫଳତା ଅନ୍ୟାନ୍ୟ କ୍ଷେତ୍ର ପାଇଁ ଦୃଷ୍ଟାନ୍ତ ହୋଇପାରିବ ସେ କହିଛନ୍ତି କୃଷି ଗ୍ରାମାଞ୍ଚଳ ବିକାଶ ଓ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରଗୁଡିକରେ କେନ୍ଦ୍ର ସରକାର କୃଷକମାନଙ୍କୁ ସାହାଯ୍ୟ କରିବା ମୌଳିକ ଡାଞ୍ଚା ସୃଷ୍ଟି କରିବା ଓ ଗରିବ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ମାନ ସ୍ଥାପନ କରିବାରେ ଅନେକ ଅର୍ଥ ଖର୍ଚ୍ଚ କରିଛନ୍ତି

ପଣ୍ଢିମବଙ୍ଗରେ ପାର୍ଟି ଗୌରାଙ୍ଗ ଚାଟାର୍ଜୀଙ୍କୁ ଆସାନସୋଲରୁ ଛିଡା କରାଇଥିବାବେଳେ ସୁମିତ୍ର ଅଧିକାରୀଙ୍କୁ ହାଓଡାରୁ ଓ ଅମୀୟ ପାତ୍ରଙ୍କୁ ବଙ୍କୁଡାରୁ ଛିଡା କରାଇଛି

ପୁଟବଲ ପଞ୍ଚମ ଦକ୍ଷିଣ ଏସୀୟ ଫ୍ରଟବଲ ଫେଡେରେସନ ମହିଳା ଚାମ୍ପିୟନସିପ୍ ଫାଇନାଲରେ ଗତଥରର ଚାମ୍ପିୟନ ଭାରତ ପ୍ରବେଶ କରିଛି